ଏହାଦ୍ୱାରା ଗ୍ରାମାଂଚଳ ଜନବସତିକୁ ଡାକ୍ତରଖାନା ଗ୍ରାମୀଶ କୃଷି ବଜାର ଓ ଉଚ ମାଧ୍ଧମିକ ବିଦ୍ୟାଳୟ ସହ ସଂଯୋଗ କରାଯିବ

ଏଥିରେ ଅବହେଳା କଲେ ସଂପୂକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ

ଏହାଦ୍ୱାରା କମ୍ ସମୟ ମଧ୍ୟରେ ଆବେଦନକାରୀଙ୍କୁ ତଥ୍ୟ ପ୍ରଦାନ କରିହେବ

ଏହି ସମାଧ୍ ସ୍ଚଳକୁ ଉଛେଦ କରିବା ଲାଗି ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲା

ସେହିପରି ଷ୍ଟାଡିୟମ୍ ଭିତରେ ଓ ବାହାରେ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି

କଡ଼ା ସୁରକ୍ଷା ମଧ୍ଘରେ ଦୁଇ ଟିମ୍ର ଖେଳାଳିମାନଙ୍ଙୁ ହୋଟେଲ୍ ମେ ଫେୟାର୍କୁ ନିଆଯାଇଛି

ଏଥ୍ପ୍ରର୍ବରୁ ଖେଳାଯାଇଥିବା ଏହି ସିରିଜ୍ର ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିକ୍ ଦଳ ଜିତିଥିବାର୍ ଉଭୟ ଦଳ ପାଇଁ ବାରବାଟୀ ନିର୍ଣ୍ୱାୟକ ହେବ ବୋଲି କୁହାଯାଉଛି

ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍ଙୁ ଆତ୍କନିଭରଶୀଳ କରି ସେମାନଙ୍କୁ ସଶକ୍ତ କରାଇବା ସରକାରଙ୍କ ଉଦ୍ଦେଶ୍ୟ